ଭୋପାଳ ଓ ଇନ୍ଦୋର ରେଳପ୍ରକଳ୍ପ ମଧ୍ୟ କ୍ୟାବିନେଟ୍ର ଅନୁମୋଦନ ଲାଭ କରିଛି

କ୍ୟାବିନେଟ୍ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ସିସିଇଏ ଚଳିତ ଆର୍ଥିକ ବର୍ଷ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛି

କ୍ୟାବିନେଟ୍ ବୈଠକ ପରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ ବେଳେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି କୂଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଦିଗରେ ଏହା ଏକ ଆଗୁଆ ପଦକ୍ଷେପ ଭୋପାଳ ଏବଂ ଇନ୍ଦୋର ମେଟ୍ରୋ ରେଳପ୍ରକଞ୍ଚକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି

ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ରୂଷିଆ ବାର୍ଷିକ ଦ୍ୱିପାକ୍ଷିକ ବୈଠକରେ ସେ ଯୋଗଦେବେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ପୁତିନିଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା ହେବ ଆଞ୍ଚଳିକ ତଥା ସାମ୍ପ୍ରତିକ ବିଶ୍ୱ ପରିସ୍ଥିତି ସମେତ ଦ୍ୱିପାକ୍ଷିକ ସଂପର୍କକୁ ଅଧିକ ଦୂଢ଼ୀଭୂତ କରିବା ଉପରେ ଆଲୋଚନା କରିବାର ସମ୍ଭାବନା ରହିଛି ଆଲୋଚନା ପରେ ଉଭୟ ଦେଶ ମଧ୍ୟରେ କେତେକ ରାଜିନାମା ସ୍ୱାକ୍ଷରିତ ହେବ ଭାରତ ରୁଷିଆ ବାଶିଜ୍ୟିକ ବୈଠକରେ ରାଷ୍ଟ୍ରପତି ପୁତିନ୍ ଉଦ୍ବୋଧନ ଦେବା ସହ କେତେକ ତୀକ୍ଷ୍ଣ ବୁଦ୍ଧିସଂପନ୍ନ ପିଲାଙ୍କ ସହ ଭାବ ବିନିମୟ କରିବେ ମସ୍କୋ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ଶ୍ରୀ ପୁତିନ୍ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ପ୍ରେସିଡେଣ୍ଟ୍ ୟୁଏନ୍ଏସ୍କି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ନିରାପତ୍ତା ପରିଷଦରେ ସଂସ୍କାର ନ ଆସିବା ପର୍ଯ୍ୟନ୍ତ ଜାତିସଂଘରେ କୌଣସି ସଂସ୍କାର ସମ୍ଭବ ନୁହେଁ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ଗତକାଲି ଶ୍ରୀ କୋବିନ୍ଦଙ୍କୁ ରାଷ୍ଟ୍ରପତି ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିବା ଅବସରରେ ରାଷ୍ଟ୍ରପତି ଏହା କହିଛନ୍ତି

ପରିଷଦର ସଭ୍ୟ ପଦ ଏବଂ କାର୍ଯ୍ୟ ପ୍ରଣାଳୀରେ ଯୁଗୋପଯୋଗୀ ପରିବର୍ତ୍ତନର ଆବଶ୍ୟକତା ରହିଛି

ଗତକାଲି ପୁରୁଣାଦିଲ୍ଲୀ ରେଲୱେ ଷ୍ଟେସନ୍ରେ ଏହି ଟ୍ରେନ୍ରେ ଏହିସବୁ ଉନ୍ନତ ଡବା ସଂଯୋଗ କରାଯାଇଛି ଯାତ୍ରୀଙ୍କ ପାଇଁ ଏଥିରେ ବିଶେଷ ସୁବିଧା ରହିଛି ଏ ସଂପର୍କରେ ରେଳବାଇ ବୋର୍ଡର ଅଧ୍ୟକ୍ଷ ଅଶ୍ୱିନୀ ରେଲାହାନି ଆକାଶବାଣୀକୁ କହିଛନ୍ତି ଉକ୍ଷ୍ଟ ପ୍ରକଳ୍ପ ମାଧ୍ୟମରେ ପ୍ରଥମେ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ଗୁଡ଼ିକରେ ଉନ୍ନତ ଧରଣର କୋଚ୍ ଲଗାଯିବ ଆର୍ବିଆଇ ଅଏଲ୍ ବରୋଇଂ ବିଦେଶରୁ ଦୀର୍ଘମିଆଦୀ କାର୍ଯ୍ୟକାରୀ ପୁଞ୍ଜି ରଣ ଆକାରରେ ସଂଗ୍ରହ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ରାଷ୍ଟ୍ରାୟତ୍ତ ତେଳ କମ୍ପାନିଗୁଡ଼ିକୁ ଅନୁମତି ପ୍ରଦାନ କରିଛି ଏହିସବୁ କମ୍ପାନି ବିଦେଶରୁ ହଜାରେ କୋଟି ଡଲାର ପର୍ଯ୍ୟନ୍ତ ରଣ ଆଣିବା ପାଇଁ ପ୍ରଚଳିତ ଆଇନକୁ କୋହଳ କରାଯାଇଛି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ ଆଦି ରାଷ୍ଟ୍ରାୟତ ତୈଳ କମ୍ପାନି ସମ୍ବହ ଏପର୍ଯ୍ୟନ୍ତ ବିଦେଶରୁ କାର୍ଯ୍ୟକାରୀ ପୁଞ୍ଜ ସଂଗ୍ରହ ପାଇଁ ଯୋଗ୍ୟ ବିବେଚିତ ହେଉନଥିଲେ

ରିଜର୍ଭବ୍ୟାଙ୍କ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ଯେ ଗାହକଙ୍କ ଏଟିଏମ୍ ସଂକାନ୍ତ କେତେକ ଅଭିଯୋଗର ସମାଧାନ କରିବାରେ ଫେଡେରାଲ୍ ବ୍ୟାଙ୍କ ବିଳମ୍ବ କରିବା ସହ ସେମାନଙ୍କୁ କ୍ଷତିପ୍ରରଣ ପ୍ରଦାନରେ ବିଫଳ ହୋଇଥିଲା ଏହାଛଡ଼ା ଏହି ବ୍ୟାଙ୍କ୍ କେତେକ ରଣ କାରବାରରେ ମଧ୍ୟ ତ୍ରଟିବିଚ୍ୟୁତି କରିଥିବାର୍ ଏହି ଜରିମାନା ଲାଗୁ କରାଯାଇଛି ବୋଲି ବିବୃତିରେ କୁହାଯାଇଛି ମିନିଷ୍ଟ୍ରି ପୋଲିଓ ଗାଜିଆବାଦର ଏକ ଔଷଧ କମ୍ପାନି ଦ୍ୱାରା ନିର୍ମିତ କେତେକ ପୋଲିଓ ଟୀକାରେ ଟାଇପ୍ ଟୁ ପୋଲିଓ ଭାଇରସ୍ ଥିବାର ଜଣାପଡ଼ିବା ପରେ ଉତ୍ତରପ୍ରଦେଶ ମହାରାଷ୍ଟ ଓ ତେଲେଙ୍ଗାନାରେ ଏହା ଉପରେ ତୀକ୍ଷଣ ନଜର ରଖାଯାଇଛି

ଭାରତ ଇତିମଧ୍ୟରେ ପୋଲିଓମୁକ୍ତ ହୋଇଚି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି

ଏ ସଫପର୍କରେ ସ୍ରଚନା ଦେଇ ଦେଶର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ସାମ୍ବାଦିକଙ୍କୁ କହିଛନ୍ତି ଯେ ଆଣବିକ ପ୍ରଶ୍ନ ଉପରେ ଇରାନ ସରକାର ଆମେରିକାକୁ ଆନ୍ତର୍ଜାତିକ ଅଦାଲତକୁ ଟାଣିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି କେବଳ ଖାଦ୍ୟ ଔଷଧପତ୍ର ବିମାନ ଯାତ୍ରା କ୍ଷେତ୍ରରେ ବ୍ୟବହୃତ କିଛି ଗୁରୁତ୍ୱପୂର୍ଣ୍ଣ ଉପକରଣ ଉପରୁ ଆମେରିକା ତା'ର କଟକଣାକୁ ମାନବିକ ଦୃଷ୍ଟିକୋଣରୁ କୋହଳ କରିଛି ଏହା ବ୍ୟତୀତ ଅନ୍ୟ ସବୁ କ୍ଷେତ୍ରରେ ଇରାନ ଉପରେ ବାସନ୍ଦ ବ୍ୟବସ୍ଥା କାରି ରହିବ ବୋଲି ସେ କହିଛନ୍ତି

ଭାରତର ଏହି ପୂର୍ବତନ ନୌବାହିନୀ ଅଧିକାରୀଙ୍କୁ ପାକିସ୍ତାନ ଗୁପ୍ତଚର ବୃତ୍ତି ଅଭିଯୋଗରେ ଗିରଫ କରି ମୃତ୍ୟୁ ଦଶ୍ଚାଦେଶ ଦେଇଛି ଏହି ଦଶ୍ଡାଦେଶର କାର୍ଯ୍ୟକାରିତା ଉପରେ ଆନ୍ତର୍ଜାତିକ ଅଦାଲତ ରହିତାଦେଶ ଜାରି କରିବାର ଏକବର୍ଷରୁ ଅଧିକ ସମୟ ପରେ ମାମଲାର ଶୁଣାଣି କରିବାକୁ ଯାଉଛି ଅଦାଲତ ପକ୍ଷରୁ ଜାରି ଏକ ପ୍ରେସ୍ ବିଞ୍ଜପ୍ତିରେ କୁହାଯାଇଛି ଯେ ମାମଲାର ଶୁଣାଣି ଉଭୟ ଇଂରାଜି ଓ ଫରାସୀ ଭାଷାରେ ଅଦାଲତର ୱେବ୍ସାଇଟ୍ ଏବଂ ଜାତିସଂଘ ଟେଲିଭିଜନ ଚ୍ୟାନେଲ୍ରେ ସିଧାସଳଖ ପ୍ରସାରିତ ହେବ ଏମ୍ପିସି ମିଟ୍ ଆର୍ଥିକ ନୀତି ନିର୍ଦ୍ଧାରଣ କମିଟି ବୈଠକ ଗତକାଲି ମୁମ୍ବାଇଠାରେ ଆରମ୍ଭ ହୋଇଛି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍ଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ତିନିଦିନିଆ ବୈଠକ ଆସନ୍ତାକାଲି ଉଦ୍ଯାପିତ ହେବ ଆସନ୍ତାକାଲି ଚତୁର୍ଥ ଦ୍ୱିମାସିକ ଆର୍ଥିକ ନୀତି ଉପରେ ସମୀକ୍ଷା କରାଯିବ

ଆଇଏମ୍ଡି ଓେଦର୍ କେରଳ ତାମିଲନାଡୁ ଏବଂ ପୁଡୁଚେରୀର କେତେକ ଅଞ୍ଚଳରେ ଆସନ୍ତା ତିନି ଚାରିଦିନ ଧରି ବିକ୍ଷିପ୍ତ ଭାବେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି ବିଭାଗ କହିଛି ଯେ ଆସନ୍ତାକାଲି ଦକ୍ଷିଣ ପୂର୍ବ ଆରବ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ

ପରିସ୍ଥିତିର ମୁକାବିଲା ପାଇଁ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଏକ ଜରୁରୀ ବୈଠକରେ ସମୀକ୍ଷା କରିବା ସହ ଉପକୃଳ ଅଞ୍ଚଳ ଏବଂ ମହ୍ୟଜୀବୀମାନଙ୍କ ପାଇଁ ସତର୍କ ସ୍ତଚନା ଜାରି କରିଛନ୍ତି

'କଙ୍ଗ୍ ରେ' ନାମରେ ନାମିତ ଏହି ଘୂର୍ଣ୍ଣିଝଡ଼ ଫଳରେ ଭୟଙ୍କର ପବନ ଉଚ୍ଚ ସାମୁଦ୍ରିକ ଜ୍ଜୁଆର ସହିତ ଏହି ଦ୍ୱୀପରେ ବନ୍ୟା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି ଓକିନାୱା ଦ୍ୱୀପକୁ ଛୁଇଁବା ପରେ ଏହା ଗତିପଥ ପରିବର୍ତ୍ତନ କରି ଶନିବାର ସୁଦ୍ଧା ଦକ୍ଷିଣ କୋରିଆକୁ ସ୍ୱର୍ଶ କରିବ ବୋଲି ଅନୁମାନ କରାଯାଇଛି

ଏହି ଘର୍ଷ୍ଣିଝଡ଼ ପ୍ରଭାବରେ ପଶ୍ଚିମରୁ ଉତ୍ତର ଜାପାନ ପର୍ଯ୍ୟନ୍ତ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ ବୋଲି ସତର୍କ କରାଇ ଦିଆଯାଇଛି କ୍ରିକେଟ୍ ଭାରତ ଓ୍ୱେଷ୍ଟଇଣ୍ଡିଜ୍ ଦୁଇଟିକିଆ ଟେଷ୍ଟମ୍ୟାଚ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ରାଜକୋଟ୍ଠାରେ ଖେଳାଯିବ

ପୃଥ୍ୱୀ ସ ଆଜି ତାଙ୍କର ଟେଷ୍ଟ୍ ଜୀବନ ଆରମ୍ଭ କରିବେ କେଏଲ୍ ରାହୁଲ୍ଙ୍କ ସହ ସେ ଭାରତ ପକ୍ଷରୁ ଇନିଂସ ଓପନ୍ କରିବେ

ବ୍ୟାଡ୍ମିଣ୍ଟନ୍ ଚୀନ୍ ତାଇପେଇ ବ୍ୟାଡମିଷ୍ଟନ ଟୁର୍ଣ୍ଣାମେଣ୍ଟ୍ରେ ଭାରତୀୟ ତାରକା ଅଜୟ ଜୟରାମ ଏବଂ ସୌରଭ ବର୍ମା ଆଜି ତାଙ୍କର ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍ ଖେଳିବେ